ଦେଶରେ କୋଭିଡ୍ ଆରୋଗ୍ୟ ହାର ଅଣାନବେ ପ୍ରତିଶତ ଛୁଇଁଲା

ଜଷ୍ଟିସ୍ ଏସ୍କେମିଶ୍ର ଓ ଜଷ୍ଟିସ୍ ବିପି ରାଉତରାୟ ଡିଭିଜନ ବେଞରେ ମାମଲା ଶୁଶାଶି ହେବ

ଏଥିପାଇଁ ପ୍ରଜା ମଣ୍ଡପରେ ବିଲ୍ୱବରଣ ନୀତି ଅନୁଷ୍ଚିତ ହେବ

କୋବିଡ କଟକଶା ଦୃଷିରୁ କେତେକ ପୂଜାମଣ୍ଡପ ପକ୍ଷରୁ ମା'ଙ୍କ ଦର୍ଶନ ପାଇଁ ଅନ୍ଲାଇନ୍ ବ୍ୟବସ୍ରା କରାଯାଇଛି

ତେବେ କୋଭିଡ଼୍ ଗାଇଡ଼୍ ଲାଇନକୁ ଅନୁପାଳନ କରି ଚଳିତ ବର୍ଷ ଏହି ଯାତ୍ରା ଅନୁଷିତ ହେବ

ଗତକାଲି ଜିଲ୍ଲା ଏସପି ବି ଗଙ୍ଗାଧର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ଏନେଇ ଆଲୋଚନା କରିଛନ୍ତି ଗାଇଡ୍ ଲାଇନ୍ ଜାରି କରକରାଯାଇଛି